ରାଜ୍ୟ ହସ୍ତତ୍ତ ଓ ବୟନଶିଳ୍ ମନ୍ତୀ ପଦ୍ରିନୀ ଦିଆନ୍ କରୋନା ଆକ୍ରାନ୍ତ ହୋଇଥିବା ଜଶାପଡିଛି

ସେହିପରି ବିଭିନୁ ନିଗମର ଅଧ୍ଘକ୍ଷ ଓ ସରକାରଙ୍କର କେତେଜଣ ଉପଦେଷ୍ଟା ମଧ୍ଧ କରୋନା ଆକ୍ରାନ୍ତ ହୋଇଛନ୍ତି

ସେ ଲୋକସଭା ବାଚସ୍ତି ଓ ସଚିବଙ୍କ ସହ କଥା ହୋଇଛନ୍ତି

ବନ୍ୟା ବିପାତ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି ଦିଆଯାଉଛି

ଫଳରେ ଲଘୁଚାପର ଆଶଙ୍କା ଦୂର ହୋଇଛି